ସେ ଆହୁରି କହିଛନ୍ତି ତ୍ରିପୁରା ନିର୍ବାଚନ ଏକ ଯୁଗାନ୍ତକାରୀ ନିର୍ବାଚନ ଭାବେ ସ୍କରଣୀୟ ହୋଇ ରହିବ

ପିଏମ୍ ପୋଲ ରେଜଲ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଭାରତର ଜନସାଧାରଣ ଏନ୍ଡିଏ ର ସକାରାତ୍ମକ ତଥା ବିକାଶ ମୂଳକ କାର୍ଯ୍ୟକ୍ରମ ଉପରେ ପୁନଃଆସ୍ଥା ପ୍ରକଟ କରି ଚାଲିଛନ୍ତି ତ୍ରିପୁରା ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ଅନେକଗୁଡ଼ିଏ ଟ୍ୱିଟ୍ ମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ନକାରାତ୍ମକ ଅରାଜକ ଏବଂ ବିଚ୍ଛିନ୍ନତାର ରାଜନୀତିକୁ ସମ୍ମାନ ଦେବା ପାଇଁ ଲୋକଙ୍କ ପାଖରେ ଆଦୌ ସମୟ ନାହିଁ ପ୍ରଧାନମନ୍ତ୍ରୀ କହିଛନ୍ତି ତ୍ରିପୁରାର ଏହି ନିର୍ବାଚନକୁ ଯୁଗାନ୍ତକାରୀ ଭାବେ ବର୍ଷନା କରାଯିବ ସେ କହିଛନ୍ତି ତ୍ରିପୁରାର ଭାଇଭଉଣୀମାନେ ଯାହା କରି ଦେଖାଇଛନ୍ତି ତାହା ଅସାଧାରଣ ଏବଂ ବିଜେପି ପ୍ରତି ସେମାନଙ୍କର ବିପୁଳ ସମର୍ଥନକୁ କିଛି ଶବ୍ଦରେ ବର୍ଷନା କରିବା ଯଥେଷ୍ଟ ନୁହେଁ ଶ୍ରୀ ମୋଦି କହିଛନ୍ତି ଏହି ରାଜ୍ୟରେ ବିଜୟ ଏକ ସାଧାରଣ ନିର୍ବାଚନୀ କୟ ନୁହେଁ ଶ୍ରନ୍ୟରୁ ଶିଖର ପର୍ଯ୍ୟନ୍ତ ଏହି ଯାତ୍ରା ଏକ ସୁଦୃତ୍ ବିକାଶ ନୀତି ଓ ବିଜେପି ସଂଗଠନରେ ଶକ୍ତି ଦ୍ୱାରା ସମ୍ଭବ ହୋଇପାରିଛି ବିଜେପିକୁ ସମର୍ଥନ କରିଥିବାରୁ ଶ୍ରୀ ମୋଦି ମେଘାଳୟର ଜନସାଧାରଣଙ୍କୁ ମଧ୍ୟ କୃତ୍କତା କ୍ଷାପନ କରିଛନ୍ତି ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଶ୍ରୀ ମୋଦି ପ୍ରତିଶ୍ରୁତି ଦେଇ କହିଛନ୍ତି ସେହି ରାଜ୍ୟର ବିକାଶ ଏବଂ ସମୃଦ୍ଧି ପାଇଁ ବିଜେପି ଏହାର କାର୍ଯ୍ୟକ୍ରମ ଜାରି ରଖିବ

ମେଘାଳୟରେ ଏକ ଝୁଲା ବିଧାନସଭା ଆଡ଼କୁ ମୁହାଇଁଥିବା ଭଳି ମନେ ହେଉଛି ତେବେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି ତାଜା ସ୍ଚନା ଅନ୍ୟଯାୟୀ ନାଗାଲାଣ୍ଡରେ କଡ଼ା ମୁକାବିଲା କାରି ରହିଛି

କଂଗ୍ରେସ ଏଠାରେ ଖାତା ଖୋଲି ପାରିନାହିଁ

ସେହିପରି ଏନ୍ସିପି ଏବଂ କେଏଚ୍ଏନ୍ଏଏମ୍ ଦଳ ଗୋଟିଏ ଲେଖାଏଁ ଆସନରେ ବିକୟୀ ହୋଇଛନ୍ତି

ସେଥିମଧ୍ୟର୍ତ ବିଜେପି ଦଶଟି ଆସନ ଜିତିଥିବାବେଳେ ଗୋଟିଏ ଆସନରେ ଅଗ୍ରଣୀ ରହିଛି

ଏନ୍ସିପି ଏବଂ ସ୍ୱାଧୀନକୁ ଗୋଟିଏ ଲେଖାଏଁ ଆସନ ମିଳିଛି କେଡିୟୁ ଗୋଟିଏ ଆସନରେ ଆଗୁଆ ରହିଛି

ସିପିଆଇ ଏମ୍ ରେଜଲ୍ଟ ସିପିଆଇ ଏମ୍ କହିଛି ଯେ ତ୍ରିପୁରା ବିଧାନସଭା ନିର୍ବାଚନରେ ବିଫଳତାକୁ ଦଳ ପୁଙ୍ଗାନୁପୁଙ୍ଗ ଅନୁଧ୍ୟାନ କରିବ ଏବଂ ଆବଶ୍ୟକୀୟ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ

ଦଳ ଅଭିଯୋଗ କରିଛି ଯେ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ବିଜେପି ଅର୍ଥ ଓ ଅନ୍ୟାନ୍ୟ ସମ୍ବଳକୁ ବ୍ୟାପକ ଉପଯୋଗ କରିଛି

ତ୍ରିପୁରାରେ ସିପିଆଇ ଏମ୍ ଭଲ ରୂପେ ନିର୍ବାଚନ ପ୍ରତିଦ୍ୱନ୍ଦୀତା କରିଥିଲା ବୋଲି ସ୍ୱୀକାର କରିଛନ୍ତି ସେ କହିଛନ୍ତି ଯେ ବିଜେପିର ସ୍କୋଗାନ୍ ହେଉଛି 'ପରିବର୍ତ୍ତନ ଆଡ଼କୁ ଅଗ୍ରସର ହୁଅ' ଏବଂ ଜନସାଧାରଣ ଏହି ନର୍ବାଚନ ଅଭିଯାନକୁ ମଧ୍ୟ ଗ୍ରହଣ କରିଛନ୍ତି ବିଜେପିର ଉତ୍ତରପୂର୍ବାଞ୍ଚଳ ଦାୟିତ୍ୱରେ ଥିବା ଶ୍ରୀ ମାଧବ ନିର୍ବାଚନ ଫଳାଫଳକୁ ଐତିହାସିକ ଶୁଣାଣି ବୋଲି କହିଚ୍ଛନ୍ତି

ଗତ ମାସରେ ପଞ୍ଜିକୃତ ବିଭିନ୍ନ ବ୍ୟାଙ୍କ୍ ଠକେଇ ମାମଲାରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଆବେଦନ କ୍ରମେ ବେଆଇନ୍ ଅର୍ଥ କାରବାର ଆଇନ୍ ଅଧୀନରେ ସ୍ଥାପିତ ଏହି ଅଦାଲତ୍ ଜାମିନ୍ ବିହୀନ ସମନ ଜାରି କରିଛନ୍ତି ଏହି କେନ୍ଦ୍ରୀୟ ତଦନ୍ତ ସଂସ୍ଥା ନିକଟରେ ହାଜର ହେବା ପାଇଁ ସ୍ୱତନ୍ତ ଅଦାଲତ ମାମଲାରେ ମୁଖ୍ୟ ଅଭିଯୁକ୍ତ ନିରବ ଓ ଚୋକ୍ସିଙ୍କୁ ସମନ ଜାରି କରିଥିଲେ ତେବେ ଏହି ଦୁଇ ଜଣ ନିର୍ଦ୍ଧାରିତ ସମୟରେ ହାଜର ନ ହେବାରୁ ତାଙ୍କ ବିରୁଦ୍ଧରେ ଜାମିନ୍ ବିହିନୀ ପରଓ୍ୱାନା କାରି କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ୱତନ୍ତ କୋର୍ଟ୍ରେ ଆବେଦନ କରାଯାଇଥିଲା

ପୁଲିସ୍ ସହ ମାଓବାଦୀଙ୍କ ସଂଘର୍ଷ ବେଳେ ମାଓ ଦଳର ଜଣେ ବରିଷ୍ଣ ନେତା ଖସି ପଳାଇଯିବାର ଅନୁମାନ କରାଯିବା ଯୋଗୁଁ ଏହି ଅଞ୍ଚଳରେ କିିଂ ଅପରେସନ୍ ଜାରି ରହିଛି ପୁଲିସ୍ ସୂତ୍ରରୁ ପ୍ରକାଶ ଯେ ମାଓବାଦୀଙ୍କ ପକ୍ଷରୁ ସ୍ୟାବ୍ୟ ଆକ୍ରମଣ ସଂପର୍କରେ ଗୋଇନ୍ଦା ବିଭାଗକୁ ସୂଚନା ମିଳିବା ପରେ ହାଇଆଲର୍ଟ୍ ଜାରି କରାଯାଇଛି ଡେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡ଼େମ୍ ଏସ୍ପି ଅୟର କିଶୋର ଝା ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିଚ୍ଚନ୍ତି

ଏ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳକୁ ଯାଇ ଉଦ୍ଧାର କରିଥିଲେ ରିଭ୍ ଅମିତ ଶାହା ଉତ୍ତର ପୂର୍ବାଞ୍ଚଳ ତିନୋଟି ରାଜ୍ୟର ନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୃଳକ ନୀତି ପ୍ରତି ଜନସମର୍ଥନକୁ ସୂଚାଉଛି ବୋଲି ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି

ନୂଆଦିଲ୍ଲୀଠାରେ ଆକି ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ଏହା ହେଉଛି ଶ୍ରୀ ମୋଦିଙ୍କ ପୂର୍ବାଭିମୁଖୀ ନୀତିର ବିଜୟ ସେ ଆହୁରି କହିଛନ୍ତି ଯେ ପର୍ଯ୍ୟନ୍ତ ବିଜେପି ଓଡ଼ିଶା ପଣ୍ଟିମବଙ୍ଗ ଏବଂ କେରଳରେ ସରକାର ଗଢ଼ି ନାହିଁ ସେ ପର୍ଯ୍ୟନ୍ତ ସୁବର୍ଣ୍ଣ ଯୁଗ ଆସି ନାହିଁ ଇତି ମଧ୍ୟରେ ବିଜେପିର ସଂସଦୀୟ ବୋର୍ଡ ବୈଠକ ଆଳି ସନ୍ଧ୍ୟାରେ ବସି ତିନି ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ନିର୍ବାଚନ ଫଳାଫଳ ନେଇ ଆଲୋଚନା ହେବ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗ ଦେବେ ଜାତୀୟ ରାଜଧାନୀର ଦଳୀୟ ମୁଖ୍ୟ କାର୍ଯ୍ୟାଳୟଠାରେ ତ୍ରିପୁରାରେ ଦଳର ବିଜୟ ନେଇ ସ୍ଲୋଗାନ୍ମାନ ଦିଆଯିବା ସହ ବିକୟୋହବ ପାଳନ କରାଯାଉଛି ଇଣ୍ଡିଆ ଭିଏତ୍ନାମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଓ ଭିଏତ୍ନାମ୍ ଏକ ଉନ୍ନୁକ୍ତ ଏବଂ ସମୃଦ୍ଧ ଭାରତ ପଶାନ୍ତମହାସାଗରୀୟ ଅଞ୍ଚଳ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବେ ଯେଉଁଠାରେ ସାର୍ବଭୌମତ୍ୱ ଏବଂ ଆନ୍ତର୍ଜାତୀୟ ଆଇନ୍କୁ ସମ୍ମାନ ମିଳିବା ସହିତ ପ୍ରତିଟି ବିବାଦର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ନୂଆଦିଲ୍ଲୀଠାରେ ଭିଏତ୍ନାମ୍ର ରାଷ୍ଟ୍ରପତିଙ୍କ ସହ ପ୍ରତିନିଧି ସ୍ତରୀୟ ଆଲୋଚନା ପରେ ଆୟୋଜିତ ସାମ୍ଭାଦିକ ସମ୍ମିଳନୀରେ ଶ୍ରୀ ମୋଦି କହିଛନ୍ତି ଉଭୟ ଦେଶ ପ୍ରତିରକ୍ଷ ନୌବାଶିଜ୍ୟ ଏବଂ ଶକ୍ତି କ୍ଷେତ୍ରରେ ସହଯୋଗକୁ ସୁଦୃତ୍ କରିବା ଦିଗରେ କାର୍ଯ୍ୟ କରିବେ

ଆଲୋଚନା ପରେ ଭାରତ ଓ ଭିଏତ୍ନାମ ଆଣବିକ ଶକ୍ତି ଭାଗିଦାରୀ କୃଷି ଓ ବାଣିଜ୍ୟ ଉପରେ ତିନିଟି ରାଜିନାମା ସ୍ୱାକ୍ଷର କରିଛନ୍ତି

ଏହି ଯୋଗ ଉହବରେ କାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀମାନେ ଭାଗ ନେଉଛନ୍ତି ଏହି ଅବସରରେ ଉପରାଷ୍ଟ୍ରପତି କହିଛନ୍ତି ଯେ ଭାରତ ବିଶ୍ୱରେ ଧର୍ମଗ୍ରର୍ ଭାବେ ଉଦ୍ରେକ ହୋଇଛି ସେ ଆହୁରି କହିଛନ୍ତି ଯୋଗର ନିୟମିତ ଅଭ୍ୟାସ ଦ୍ୱାରା ପ୍ରତ୍ୟେକଙ୍କ ଶରୀର ଏବଂ ମନ ସର୍ବଦା ଠିକ୍ ରହି ପାରିବ ୟୁଏନ୍ ସିରିଆ ସିରିଆର ପୂର୍ବ ଘୋଉଟା ଉପରେ ହୋଇଥିବା ଆକ୍ରମଣକୁ ଯୁଦ୍ଧ ଅପରାଧ ଭାବେ ବିବେଚନା କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ସାଧାରଣ ନାଗରିକଙ୍କ ଉପରେ ହେଉଥିବା ଏହି ଆକ୍ରମଣ ପାଇଁ ଯେଉଁମାନେ ଦାୟି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିଳିତ ଜାତିସଂଘର ମାନବାଧିକାର ମ୍ରଖ୍ୟ ସତର୍କ କରାଇ ଦେଇଛନ୍ତି ଗତକାଲି ଅନୁଷ୍ଠିତ କ୍ଷାତିସଂଘ ମାନବାଧିକାର ପରିଷଦର ଏକ ଜରୁରୀ ବୈଠକରେ କ୍ଜେଦ୍ ରାଆଦ୍ ଅଲ୍ ହୁସେନ୍ ପୂର୍ବ ଘୋଉଟା ସମେତ ସମଗ୍ର ସିରିଆରେ ଯେଉଁସବୁ ଘଟଣା ସୃଷ୍ଟି ଗୋଚର ହୋଇଛି ସେସବୁ ଯୁଦ୍ଧ ଅପରାଧ ସଦୂଶ ଏବଂ ଏହା ସମଗ୍ର ମାନବିକତା ବିରୁଦ୍ଧରେ ମଧ୍ୟ ଏକ ଅପରାଧ